ତାମିଲ୍ନାଡ଼ୁ ଓ କର୍ଷ୍ଣାଟକରେ ମଧ୍ୟ ଆକି ପ୍ରଧାନମନ୍ତ୍ରୀ କେତେକ ବିକାଶମୂଳକ ପ୍ରକଳ୍ପର ଶ୍ରୁଭାରମ୍ଭ କରିବେ

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏହି ଅବସରରେ ସମବେତ ଜନତାଙ୍କ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ କେବଳ ଆନ୍ଧ୍ରପ୍ରଦେଶ ପାଇଁ ନୁହେଁ ବରଂ ସମଗ୍ର ଦେଶରେ ଶକ୍ତି ଆବଶ୍ୟକତା ମେଷ୍ଟାଇବାରେ ଗୁରୁତ୍ୱପୂର୍୍ଣ ଭୂମିକା ଗ୍ରହଣ କରିବ ଏହି ଅବସରରେ ସେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ସବୁ କ୍ଷେତ୍ରରେ ବିକାଶ କରୁଥିବା କଥା କହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କ୍ରିଷ୍ଣାପଟ୍ଟନମ୍ଠାରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ବିପିସିଏଲ୍ର ନୂତନ ଟର୍ମିନାଲ୍ର ଶିଳାନ୍ୟାସ କରିଛନ୍ତି ଆନ୍ଧ୍ର ପ୍ରଦେଶରେ ଏହିସବୁ କାର୍ଯ୍ୟକ୍ରମ ପରେ ଅପରାହ୍ୱରେ ପ୍ରଧାନମନ୍ତ୍ରୀ ତାମିଲ୍ନାଡୁର ତିରୁପୁର ଗସ୍ତ କରିବେ ସେଠାରେ ମଧ୍ୟ ସେ ଅନେକ ବିକାଶମଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେ କେତେକ ଯୋଜନାର ଶ୍ରଭାରମ୍ଭ କରିବେ

ଫଳରେ ଯାତ୍ରୀମାନେ ବିମାନ ବନ୍ଦର ଚେନ୍ନାଇ ସେଖ୍ରାଲ୍ ଏବଂ ଏଗ୍ମୋର୍ ରେଳ ଷ୍ଟେସନ୍କୁ ସହଜରେ ଯାତାୟତ କରିପାରିବେ ସୂଚନାଯୋଗ୍ୟ ତିରୁପୁର ଭାରତର ବୁଣା ବସ୍ତସାମଗ୍ରୀର ରାଜଧାନୀ ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଏହି ଉଦ୍ୟୋଗରେ କାର୍ଯ୍ୟ କରୁଛନ୍ତି

ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ଚେନ୍ନାଇ ଏବଂ ତ୍ରିଚି ବିମାନ ବନ୍ଦରର ନ୍ତନ ଟର୍ମିନାଲ୍ର ସମ୍ପ୍ରସାରଣ ଓ ଭାରତ ପେଟ୍ରୋଲିୟମ୍ ନିଗମର ଭିଭିଭ୍ମି ପ୍ରକ୍ସର ଶୁଭାର୍ୟ କରିବେ ପରେ ସେ ବିକେପିର ଏକ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏହାପରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଗସ୍ତରେ ଯିବେ ସେ ହ୍ରବ୍ଲିର ଧାର୍ୱାଡ଼ଠାରେ ଭାରତୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏବଂ ଆଇଆଇଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ସେହିପରି ଧାର୍ୱାଡ଼୍ରେ ସହରୀ ଗ୍ୟାସ୍ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାଙ୍ଗାଲୋର ଏବଂ ପାଦ୍ରରଠାରେ ଏସ୍ପିଆର୍ ବ୍ୟବସ୍ଥାକୃ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସିବିଆଇ କୁମାର ଚିଟ୍ଫଶ୍ଡ ଦୁର୍ନୀତି ମାମଲାରେ ସିବିଆଇ ଆଜି ମଧ୍ୟ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ମେଘାଳୟସ୍ଥିତ ଶିଲଂଠାରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ ପଚରାଉଚରା ଆରମ୍ଭ କରିଛି ଗତକାଲି ସିବିଆଇ ରାଜୀବ କୁମାରଙ୍କୁ ପ୍ରାୟ ଆଠଘଣ୍ଟା ଧରି କେରା କରିଥିଲା ଅନ୍ୟପକ୍ଷରେ ଶାରଦା ଚିଟ୍ଫଶ୍ଚ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ତୂଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ କୁନାଲ ଘୋଷ ସିବିଆଇ ନିକଟରେ ହାଜର ହୋଇଛନ୍ତି

ଏହି ଦୁର୍ନୀତି ମାମଲାରେ କୋଲ୍କାତା ପୁଲିସ୍ କମିଶନର ରାଜୀବ୍ କୁମାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଶ୍ରୀ ଘୋଷଙ୍କୁ ଗିରଫ କରିଥିଲା ପରେ ସେ ଜାମିନ୍ରେ ଖଲାସ ହୋଇଥିଲେ

ପୂର୍ବରୁ କୁଲ୍ଗାମ୍ର ଦେଭ୍ସାର ଅଞ୍ଚଳ କେଲମ୍ ଗ୍ରାମରେ ଆତଙ୍କବାଦୀ ରହିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ମିଳିତ ଘେରାଉ ଓ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ଘଟଣାସ୍ଥଳରେ ସୁରକ୍ଷା କର୍ମୀ ତଲାସୀ କରିବା ସମୟରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ କର୍ତ୍ତପକ୍ଷ ସେହି ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ମୋବାଇଲ୍ ଇଷ୍ଟରନେଟ୍ ସେବାକ୍ ବନ୍ଦ୍ ରଖିଚ୍ଚନ୍ତି ରାଜସ୍ଥାନ ଧାରଣା ରାଜସ୍ତାନରେ ଗୁର୍ଜର ସମ୍ପ୍ରଦାୟର ରେଳ ଲାଇନ୍ରେ ଧାରଣା ଯୋଗୁଁ ଦିଲ୍ଲୀ ମୁୟାଇ ରେଳପଥରେ ରେଳ ଚଳାଚଳ କ୍ରମାଗତଭାବେ ବାଧାପ୍ରାପ୍ତ ହୋଇଛି

ରାଜ୍ୟ ସରକାର କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଗୁର୍ଜର ନେତାମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି

ଏଥିସହ ସେମାନେ ଅନ୍ୟ ପଛୁଆବର୍ଗଙ୍କ ପାଇଁ ଥିବା ସ୍ତବିଧା ମଧ୍ୟ ପାଇପାରିବେ

ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ ହେଉଥିବା ଏହି ପୂଜାକୁ ସରସ୍ୱତୀ ପୂଜା ଭାବେ ପାଳନ କରାଯାଇଥାଏ ଏହାକୁ ମନେ ରଖିବାପାଇଁ ଲୋକମାନେ ହଳଦିଆ ବସ୍ତ ପରିଧାନ କରିଥା'ନ୍ତି ଶ୍ରଦ୍ଧାଳୁମାନେ ଧଳା ଏବଂ ହଳଦିଆ ଫୁଲ ପ୍ରଦାନ କରି ଦେବୀ ସରସ୍ୱତୀଙ୍କୁ ଆରାଧନା କରିଥା'ନ୍ତି ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜଠାରେ କ୍ୟୁମେଳାର ତୃତୀୟ ତଥା ଅନ୍ତିମ ସାହିସ୍ନାନରେ ଆଜି ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ସାହିସ୍ନାନ କରିଛନ୍ତି ଗଙ୍ଗା ଯମୁନା ସରସ୍ୱତୀର ମିଳିନସ୍ଥଳ ସଙ୍ଗମଠାରେ ଏହି ସାହିସ୍ନାନରେ ସାଧୁସନ୍ତ୍ରଙ୍କ ସହ ବିଭିନ୍ନ ଆଖଡ଼ାର ମହାପୁରୁଷମାନେ ସ୍ନାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିବେ ସମ୍ମିଳନୀରେ ଯୋଗ ଦେଉଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି 'ନିରନ୍ତର ସହଯୋଗ ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଶକ୍ତିର ଉପଲହ୍ଧତା' ଏହି ସମ୍ମିଳନୀ ଅବସରରେ ବିଶ୍ୱର ବିଭିନ୍ନ ଦେଶରୁ ନୀତି ନିର୍ଦ୍ଧାରକ ପ୍ରତିନିଧି ତୈଳ ଏବଂ ଗ୍ୟାସ୍ ବିଶେଷଜ୍ଞମାନେ ଯୋଗଦେଇ ନିରନ୍ତର ଶକ୍ତି ବିକାଶ ଓ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଶକ୍ତି ଉପଲହ୍ଧ କରାଇବା ସମ୍ପର୍କରେ ଆଲୋଚନା କରିବେ ସୁଲଭ ସ୍ୱଚ୍ଚ ଇନ୍ଧନ ଯୋଗାଣ ସମ୍ପର୍କିତ ବିଭିନ୍ନ ଉହ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯିବ

ଗତବର୍ଷ ନିପା ଭୂତାଣୁ ସଂକ୍ରମଣ ସମୟରେ ଏଭଳି ପ୍ରତିଷ୍ଠାନର କଳ୍ପନା କରାଯାଇଥିଲା ଏହି ସଂସ୍ଥା ଅବିଳୟେ ସଂକ୍ରମିତ ରୋଗ ସୃଷ୍ଟି କରୁଥିବା ଭୂତାଶୁକୁ ଚିହ୍ନଟ କରିବ ଯାହାଫଳରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ

ଶ୍ରୀ ବିଜୟନ୍ କହିଛନ୍ତି ଏହି ପ୍ରତିଷାନ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଉଚ୍ଚସ୍ତରକୁ ନେବା ସହ ଗବେଷଣା କ୍ଷେତ୍ରରେ ନୃତନ ଅଧ୍ୟାୟ ସୃଷ୍ଟି କରିବ ଏମ୍ସ୍ ନଡ୍ରା ଦେଶର ସମସ୍ତ ଗରିବ ଓ ଅତି ଦରିଦ୍ର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ଼ୁ କହିଛନ୍ତି

ଶ୍ରୀ ନଡ଼ୁ କହିଛନ୍ତି ସରକାର ଦେଶର ବିଭିନ୍ନ ସ୍ଥାନରେ ଏମ୍ସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରୁଛନ୍ତି ସେ କହିଛନ୍ତି ଜିଲ୍ଲା ଚିକିହାଳୟଗୁଡ଼ିକୁ ମେଡିକାଲ୍ କଲେଜ୍କୁ ଉନ୍ଦୀତ କରିବାପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ନକ୍ଭି ହଜ୍ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ଭି କହିଛନ୍ତି ହଜ୍ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ଡିକିଟିକରଣ କରାଯିବା ଦ୍ୱାରା ଏହା କମ୍ ବ୍ୟୟ ସାପେକ୍ଷ ହେବା ସହ ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ହୋଇପାରିଛି ଗତକାଲି ମୁମ୍ୟାଇଠାରେ ଖଦିମ ଉଲ ହୁଜାନ'ର ଏକ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ନକ୍ଭି ଏହା କହିଛନ୍ତି ହଜ୍ ଯାତ୍ର ସମୟରେ ଖଦିମ୍ ଉଲ୍ ହୁଜାନ୍ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିଥାଏ

ସେ ଗତକାଲି ରାତିରେ ମକଦିଆସ୍ଥିତ ଫୁଲବାରୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଅଜଣା ଦୁର୍ବୂତ୍କ ଗୁଳିରେ ପ୍ରାଣ ହରାଇଥିଲେ ସିଆଇଡି ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଦାୟକଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିବା ଅଭିଯୋଗ କରିବା ସହ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାପାଇଁ ଦାବି କରିଛନ୍ତି

ପୂର୍ବରୁ ରୋହିତ୍ ଶର୍ମା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲେ ବିରାଟ କୋହଲୀଙ୍କ ଅନୁପସ୍ଥିତିରେ ସେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି